ଘଟଣାସ୍କୁଳକୁ ଅନୁଧ୍ଧାନ କଲା ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ

ଆଉ କିଛି ସମୟ ପରେ ଭାରତ ଓ ବେଲ୍ଜିୟମ୍ ମୁକାବିଲା

ସେମାନେ ହେଲେ ସେଲ୍ଟର୍ ହୋମ୍ର ତତ୍ତାବଧାରକ ସୀମାଞ୍ଚଳ ନାୟକ ଉପଅଧୁକାରୀ ଉଦିତ୍ ଲିମା ଓ ସେଲ୍ଟର୍ ହୋମ୍ର ଏମ୍ଡି ଫୟାଜ୍ ରେହମାନ୍

ଜିଲା ବାର ଆସୋସିଏସନ ସଭାପତି ନବ ମିଶ୍ରଙ୍କ ଅଧ୍ଧକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ବିଚାରପତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଷ୍ଟିସ ଅକ୍ଷୟ କୁମାର ରଥ ଓ ଜିଲା ଦୌରା ଜଜ୍ ଅରବିନ୍ଦ କୁମାର ଗୁରୁ ଅତିଥଭାବେ ଯୋଗ ଦେଇଥିଲେ

ପ୍ରଥମ ଦିନରୁ ହି ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା ଆକି ଶେଷ ଦିନ ହୋଇଥିବାରୁ ମେଳା ପଡ଼ିଆରେ ପ୍ରବଳ ଭିଡ଼ ପରିଲକିତ ହେଉଛି

ବିଭିନ୍ନ ରାକ୍ୟରୁ ଓ ପ୍ରସିଦ୍ଧ କମ୍ପାନୀମାନଙ୍କ ପକ୍ଷରୁ ଖୋଲାଯାଇଥିବା ଷଲ୍ଗୁଡ଼ିକରେ ଆଜି ସକାଳଠାରୁ ଗ୍ରାହକଙ୍କ ଭିଡ଼ ଥିବା ଦେଖାଯାଇଛି

ଗତକାଲି ନବମ ସନ୍ଧ୍ୟାରେ ବାରିପଦା କଳାକାରଙ୍ଦ୍ୱାରା ପରିବେଷିତ ଛଉ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା

ଆକି ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଯୋଗୁଁ ଖରାର ପ୍ରକୋପ ଦେଖ୍ବାକୁ ମିଳୁ ନାହି ତେବେ ସନ୍ଧ୍ୟାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ଦେଖାଯାଉଛି

କୋରାପୁଟ୍ ଏସ୍ପି କେବି ସିଂହ କହିଛନ୍ତି କୋରାପୁଟ୍ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯାଇ ଯାଞ କାର୍ଯ୍ୟକୁ ଜୋରଦାର କରାଯାଇଛି

ମୃତ କଏଦୀ ଜଶକ ହେଲେ ତୁମୁଡ଼ିବନ୍ଧ ଥାନା ଅଅଳର ଲକ୍ଷ୍ମଣ ନାୟକ

ଗୁରୁତର ଅବସ୍ଚାରେ ତାଙ୍ଙୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି

ଆଉ କିଛି ସମୟ ପରେ ପ୍ରି କ୍ୱାର୍ଟର ମ୍ୟାଚ୍ରେ ଘରୋଇ ଦଳ ଭାରତ ଭ୍ରମଶକାରୀ ଦଳ ବେଲ୍ଜିୟମ୍କୁ ଭେଟିବ